ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ରଚନା ଦେଇ ବରିଷ୍ଠ ଉପନିର୍ବାଚନ କମିଶନର ଉମେଶ ସିହ୍ରା କହିଛନ୍ତି କେତେକ ଛୋଟମୋଟ୍ ଘଟଣାକୁ ଛାଡ଼ି ଦେଲେ ଗତକାଲିର ମତଗ୍ରହଣ ଶାନ୍ତିପୂର୍ଣ୍ଣ ଥିଲା ବହୁପରିମାଣରେ ମହିଳା ଏବଂ ବରିଷ୍ଠ ନାଗରିକ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ

ଗତ ତିନି ପର୍ଯ୍ୟାୟର ମତଗ୍ରହଣ ତୁଳନାରେ ଚତୁର୍ଥ ଥର ଇଭିଏମ୍ ବଦଳ ସଂଖ୍ୟା ଯଥେଷ୍ଟ କମ୍ ଥିଲା

ଇତିମଧ୍ୟରେ ବାକି ତିନୋଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି ରାଜନୈତିକ ଦଳଗୁଡ଼ିକର ପ୍ରମୁଖ ନେତୃବୃନ୍ଦ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୁଷ୍ଟ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ଆଜି ବିହାରର ମୁଜାଫରପୁର ଏବଂ ଉତ୍ତରପ୍ରଦେଶର ବାହାରିଚ୍ ଏବଂ ବାରବାଙ୍କିଠାରେ ବରିଷ୍ଣ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ ବିଜେପି ସଭାପତି ଅମିତ ଶାହା ରାଜସ୍ଥାନର ଦୌସା ଏବଂ ଅଲୱାର୍ଠାରେ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ମଧ୍ୟପ୍ରଦେଶର ଟିକାମ୍ଗଡ଼ ଦାମୋହ ଏବଂ ପାନ୍ନାଠାରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ନିର୍ବାଚନୀ ସଭାଗୁଡ଼ିକରେ ଯୋଗ ଦେବେ ଉତ୍ତରପ୍ରଦେଶର ସାଧାରଣସଭା ଗୁଡ଼ିକରେ ବିଏସ୍ପି ମୁଖ୍ୟ ମାୟାବତୀ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ କରାଯିବ

ଗତକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ଥିଲା ଆସନ୍ତା ଗୁରୁବାରକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି ଇସି ଏମ୍ସିସି ମିଟ୍ ପ୍ରମୁଖ ରାଜନୈତିକ ନେତୃବର୍ଗଙ୍କ ଦ୍ୱାରା ଆଦର୍ଶ ଆଚରଣ ସଂହିତାର ଉଲ୍ଲଙ୍ଘନ ସଂକ୍ରାନ୍ତ ଅଭିଯୋଗଗୁଡ଼ିକ ଉପରେ ଶୁଣାଣି ପାଇଁ ଆଜି ନୂଆଦିଲ୍ଲୀରେ ନିର୍ବାଚନ କମିଶନ୍ଙ୍କ ବୈଠକ ବସୁଛି ଗତ ସନ୍ଧ୍ୟାରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉପନିର୍ବାଚନ କମିଶନର ଚନ୍ଦ୍ରଭ୍ୟଷଣ କୁମାର ଏହି ସ୍ବଚନା ଦେଇଛନ୍ତି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସଭାପତି ଅମିତ ଶାହା ଏବଂ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ଆଗତ ଅଭିଯୋଗଗୁଡ଼ିକର ସ୍ଥିତି ସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ମର ଉତ୍ତରରେ ଶ୍ରୀ କୁମାର ଏହା କହିଛନ୍ତି ଜାମ୍ପୁ କାଶ୍ମୀରରେ ବିଧାନସଭା ନିର୍ବାଚନ ନେଇ ଆଜି ମଧ୍ୟ ନିର୍ବାଚନ ଅଧିକାରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହେଉଛି ଏହି ବୈଠକରେ ଜାମ୍ମୁ କାଶ୍ମୀରର ସମ୍ପୂକ୍ତ ଅଧିକାରୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି

ସେବେଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ରହିଛି ଏସ୍ସି ମଡେଲ୍ କୋଡ୍ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସଭାପତି ଅମିତ ଶାହା ଦେଇଥିବା ଭାଷଣରେ ଆଦର୍ଶ ଆଚରଣ ସଂହିତା ଉଲ୍ଲୁଙ୍ଘନ ନେଇ ହୋଇଥିବା ଅଭିଯୋଗଗୁଡ଼ିକ ଉପରେ ପଦକ୍ଷେପ ନେବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ସଫ୍ରାନ୍ତ ଆଗତ ଏକ ମାମଲାର ଶୁଣାଣି ଆଜି ସୁପ୍ରିମ୍କୋର୍ଟରେ ହୋଇପାରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଶ୍ଚପୀଠ ମାମଲାର ଆଜି ଶୁଣାଣି ପାଇଁ ଗତକାଲି କହିଥିଲେ ଆସାମ୍ ସିଲଚରର କଂଗ୍ରେସ ସାଂସଦ ସସ୍ତିତା ଦେବ ଆଗତ କରିଥିବା ଏହି ମାମଲାରେ ଶ୍ରୀ ମୋଦି ଓ ଶ୍ରୀ ଶାହାଙ୍କ ବିରୁଦ୍ଧରେ ଆଗତ ଅଭିଯୋଗଗୁଡ଼ିକ ଉପରେ ନିର୍ବାଚନ କମିଶନ୍ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ ହୋଇଛି ଏସ୍ସି ରାଫେଲ୍ ରାଫେଲ୍ କାରବାର ସଂକ୍ରାନ୍ତ ନିଷ୍ପଭିର ପୁନଃ ଶୁଣାଣିକୁ ଘୁଞ୍ଚାଇ ଦେବାକୁ କେନ୍ଦ୍ର ସୁପ୍ରିମ୍କୋର୍ଟକୁ ଅନୁରୋଧ କରିଛି ଆଜି ଏହି ମାମଲାର ଶ୍ରଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ଗତକାଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠରେ କେନ୍ଦ୍ ସରକାରଙ୍କ ତରଫର୍ ଏଭଳି ଅନୁରୋଧ କରାଯାଇଛି ଏହି ମାମଲାରେ ଉତ୍ତର ଦାଖଲ କରିବା ପାଇଁ ଆଉ କିଛି ସମୟର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସରକାର ତାଙ୍କ ପ୍ରାର୍ଥନାରେ କହିଛନ୍ତି ତେବେ ଏହା ଉପରେ ଖଶ୍ତପୀଠ କୌଣସି ମତ ଦେଇ ନାହାନ୍ତି କେନ୍ଦ୍ ସରକାରଙ୍କ ତରଫର୍ ଆଇନ୍ଜୀବୀ ଆର୍ ବାଲ୍ ସୁବ୍ରମଣ୍ୟାନ୍ ଫାଇଲ୍ କରିଥିବା ଟାଇମ୍ ପିଟିସନ୍ର କପି ସଂପୃକ୍ତ ପାର୍ଟିଙ୍କୁ ପ୍ରଦାନ କରିବା ପାଇଁ ସୁପ୍ରିମ୍କୋର୍ଟ କହିଛନ୍ତି ସୂଚନା ଯୋଗ୍ୟ ଏହି ମାମଲାର ପୁନଃ ଶୁଣାଣି ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନା ଅରୁଣ ସୌରୀ ଏବଂ ଆଇନ୍ଜୀବୀ ପ୍ରଶାନ୍ତ ଭୂଷଣଙ୍କ ତରଫରୁ ଏକ ପିଟିସନ୍ ସ୍ତ୍ରପ୍ରିମ୍କୋର୍ଟରେ ଆଗତ ହୋଇଛି ଫନ୍ନି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ସାମୁଦ୍ରିକ ଝଡ଼ ଫନି ଆହୁରି ଘନିଭୂତ ହୋଇ ଆଜି ଅପରାହ୍ନ ସୁଦ୍ଧା ଭୟଙ୍କର ରୂପ ନେବ ପାଣିପାଗ ବିଭାଗ କହିଛି ଯେ ଉତ୍ତର ଦିଗରେ ସମୁଦ୍ର ମଧ୍ୟ ଆଡ଼କୁ ଗତି କରୁଥିବା ଫନି ଆସନ୍ତାକାଲି ମଧ୍ୟାହୁ ସୁଦ୍ଧା ଅତି ଭୟଙ୍କର ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି

ଆସନ୍ତାକାଲି ସକାଳ ସୁଦ୍ଧା ଏହା ଉତ୍ତରପଣ୍ଟିମ ମୁହାଁ ହେବା ପରେ ଗତିପଥ ବଦଳାଇ ଉତ୍ତର ପୂର୍ବ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି ଏହାର ପ୍ରଭାବରେ ତାମିଲନାଡୁର ଉତ୍ତର ଉପକୂଳ ଅଞ୍ଚଳର କେତେକ ସ୍ଥାନରେ ମଧ୍ୟମଧରଣର ବର୍ଷା ଦକ୍ଷିଣ ଆନ୍ଧ୍ର ଉପକୂଳରେ ଏବଂ କେରଳର ଅନେକ ସ୍ଥାନରେ ଆଜି ବର୍ଷା ହେବାର ସମ୍ଭାବନା ଅଛି

ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ଓ ଦକ୍ଷିଣ ଓଡ଼ିଶାର ଉପକୂଳ ଅଞ୍ଚଳରେ ଗୁରୁବାର ଦିନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ତେବେ ଶୁକ୍ରବାର ଓ ଶନିବାର ଦିନ ଓଡ଼ିଶା ଉପକୂଳର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଛି ସାମାନ୍ୟରୁ ହାଲୁକା ବର୍ଷା ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ କିଲ୍ଲାଗୁଡ଼ିକରେ ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି

ସେଠାରେ ସେମାନେ ଲାହୋର ଯିବା ପାଇଁ ବିଜ୍ନେସ୍ ଏକ୍ସପ୍ରେସ୍ରେ ଚଢ଼ିଥିଲେ ସେମାନଙ୍କୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଓ୍ୱାଘା ବର୍ଡ଼ରଠାରେ ହସ୍ତାନ୍ତର କରାଯିବ

ଛତିଶଗଡ଼ ମାଓଇଷ୍ଟ ଛତିଗଡ଼ରେ ଗତବର୍ଷ ବିଧାନସଭା ନିର୍ବାଚନ ସମୟରେ ନୀଲାବୟ ଆକ୍ରମଣ ଘଟଣାରେ କଣେ ଦୂରଦର୍ଶନ ନ୍ୟୁଜ୍ର କ୍ୟାମେରା ମ୍ୟାନ୍ ଓ ତିନି ଜଣ ନିରାପତ୍ତା ବାହିନୀ ଯବାନଙ୍କ ପ୍ରାଣହାନୀ ମାମଲାରେ ଦାନ୍ତେୱାଡ଼ା ଜିଲ୍ଲାରୁ ପୁଲିସ୍ ତିନି କ୍ଷଣ ମାଓବାଦୀଙ୍କୁ ଗିରଫ୍ କରିଛି ଏକ ଚଢ଼ଉ ଅଭିଯାନରେ ଜିଲ୍ଲା ରିକର୍ଭ ଗାର୍ଡ଼ର ଏକ ଟିମ୍ ଅରନ୍ପୁର ଅଞ୍ଚଳରୁ ଏହି ତିନି ଜଣ ମାଓବାଦୀଙ୍କୁ ଗିରଫ୍ କରିଥିଲା ଅନ୍ୟ ଏକ ଘଟଣାରେ ଗତକାଲି ଦାନ୍ତେୱାଡ଼ା ଜିଲ୍ଲାର ଗିଦାମ ଅଞ୍ଚଳରେ ଥିବା ଏକ ସାପ୍ତାହିକ ହାଟରୁ ପୁଲିସ୍ ଆଉ ତିନି ଜଣ ମାଓବାଦୀଙ୍କୁ ଗିରଫ୍ କରିଛି

ଜେ ଆଣ୍ଡ କେ ଆରେଷ୍ଟ ଜାନ୍ଗୁ କାଶ୍ମୀର ପୁଲିସ୍ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ତ୍ରାଲ୍ ଏବଂ ଅବନ୍ତିପୁରା ଅଞ୍ଚଳରେ ଚଢ଼ାଉ କରି ଚାରି ଜଣ ଜୈସ୍ ଇ ମହମ୍ମଦ ଆତଙ୍କବାଦୀକୁ ଗିରଫ୍ କରିଛି ଗତକାଲି ପୁଲିସ୍ ସୂତ୍ରରୁ ମିଳିଥିବା ସ୍ୱଚନା ଅନୁଯାୟୀ ଏହି ଆତଙ୍କବାଦୀଙ୍କ ବିରୁଦ୍ଧରେ ସାଧାରଣ ନାଗରିକଙ୍କ ଉପରେ ଗୁଳୁମାଡ଼ କରିବା ଏବଂ ବରିଷ୍ଣ ପୁଲିସ୍ ଅଧିକାରୀ ଓ ସିଆର୍ପିଏଫ୍ କ୍ୟାମ୍ପ୍ ଉପରେ ଗୋଳା ଫିଙ୍ଗିବା ନେଇ କେତେକ ମାମଲା ରହିଛି ସାମାଜିକ ଗଣମାଧ୍ୟମକୁ ଆଧାର କରି ଯୁବ ସମାଜକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ନିୟୋଜିତ କରିବା ନେଇ ଏମାନଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି ଏସବୁ ଅଭିଯୋଗଗୁଡ଼ିକର ତଦନ୍ତ କାରି ରହିଛି

ଡେଭିଡ୍ ୱାର୍ଣ୍ଣରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା

ଗତକାଲି ସୁଦ୍ଧା ପଏଣ୍ଟ ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ଟ ସର୍ବୋଚ୍ଚ ସ୍ଥାନରେ ରହି ପ୍ଲେଅଫ୍ ଯୋଗ୍ୟତା ହାସଲ କରିସାରିଛି ସେହିଭଳି ଦ୍ୱିତୀୟ ସ୍ଥାନରେ ଥିବା ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟ ପ୍ଲେଅଫ୍ ଯୋଗ୍ୟତା ହାସଲ କାରିସାରିଛି ମୁମ୍ବାଇ ଦଳ ତୂତୀୟରେ ହାଇଦ୍ରାବାଦ୍ ଦଳ ଚତୁର୍ଥ ଏବଂ କୋଲକାତା ଦଳ ପଞ୍ଚମ ସ୍ଥାନରେ ରହିଛନ୍ତି